ସଦସ୍ୟମାନେ ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲଙ୍କୁ ସାକ୍ଷାତ୍ କରି କେନ୍ଦ୍ରୀୟ ଅବହେଳା ଓ ବେକାରୀ ପ୍ରସଙ୍ଗରେ ଏକ ସ୍କାରକପତ୍ର ପ୍ରଦାନ କରିଥିଲେ

ଏତେ ପରିମାଣର ଧାନ ସଂଗ୍ରହ ହୋଇଥିବାର୍ ଯୋଗାଣ ବିଭାଗ ନିକଟରେ ଅଧିକ ଅର୍ଥର ଆବଶ୍ୟକତା ରହିଛି

ଚିଟ୍ଫଣ୍ କମ୍ପାନୀର ବ୍ରାଣ୍ ଆମ୍ଘାସଡାର ହୋଇ ବିଜେଡି ନେତା ଓ କର୍ମୀମାନେ ସଭା ସମିତିରେ ସାଧାରଶ ଲୋକଙ୍କ ମଧରେ ବିଶ୍ୱାସ ଜନ୍ନାଇ ଲୋକଙ୍କ କଷ୍ଟଲହ ଅର୍ଥକୁ ଲୁଟି ନେଇଥିବା ଶ୍ରୀମତୀ ସାମନ୍ତସିଂହାର କହିଛନ୍ତି